ଜଜ୍ମ୍ମ କାଶ୍କୀର ପର୍ବତ ଶୀଖର ପ୍ରଦେଶରେ ଚଳିତବର୍ଷର ପ୍ରଥମ ବରଫପାତ ହୋଇଛି

ଭିପି ସର୍ବିଆ ସନ୍ତାସବାଦର ଦମନ ପାଇଁ ବିସ୍ତୃତ ଚିଠା ରାଜିନାମାର ଚୂଡ଼ାନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାପାଇଁ ଭାରତ ଆହ୍ବାନ କଶାଇଛି ଗତକାଲି ବେଲ୍ଗ୍ରେଡ୍ଠାରେ ସର୍ବିଆର ପାର୍ଲାମେଣ୍ଟରେ ଉଦ୍ବୋଧନ ଦେଲାବେଳେ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ୁ କହିଛନ୍ତି ମନଗଢ଼ା ଭାବେ ଭଲ ଓ ଖରାପ ସନ୍ତାସବାଦ ମଧ୍ୟରେ ତାରତମ୍ୟ କରାଯିବାଦ୍ୱାରା ଏହା ବିଶ୍ୱପ୍ରତି ଗୁରୁତର ବିପଦ ସୃଷ୍ଟି କରିଛି ଯାହାକୁ କି ସଙ୍ଗଠିତ ଅନ୍ତର୍ଜାତୀୟ କାର୍ଯ୍ୟାନୁଷ୍ଠାନ ଜରିଆରେ ପରାହତ କରାଯାଇପାରିବ ଶ୍ରୀ ନାଇଡୁ କହିଛନ୍ତି ସନ୍ତାସବାଦର ମୁକାବିଲାପାଇଁ ବିଶ୍ୱସରୀୟ ସନ୍ତାସବାଦ ଦମନ ଡାଞ୍ଚାକୁ ମଜବୁତ୍ କରିବା ସକାଶେ ଏବେ ସମୟ ଉପନୀତ ହୋଇଛି ଉପରାଷ୍ଟ୍ରପତି ଏକଥା ମଧ୍ୟ କହିଛନ୍ତି ଜାତିସଂଘ ନିରାପତ୍ତା ପରିଷଦରେ ସଂସ୍କାର ସମ୍ଭନ୍ଧରେ ଭାରତର ଦାବି ପ୍ରତି ସର୍ବିଆର ସମର୍ଥନ ରହିଛି ପରମାଣୁ ଯୋଗାଣକାରୀ ରାଷ୍ଟ୍ରସମ୍ବହରେ ଭାରତର ସଦସ୍ୟତା ପ୍ରତି ସର୍ବିଆ ସମର୍ଥନ ଜଣାଇଥିବାରୁ ଉପରାଷ୍ଟ୍ରପତି ଆନନ୍ଦ ପ୍ରକାଶ କରିଛନ୍ତି ଗତ ମଙ୍ଗଳବାରଠାରୁ ଶ୍ରୀ ନାଇଡ଼ୁ ସର୍ବିଆ ମାଲ୍ଟା ଓ ରୋମାନିଆକୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇଛନ୍ତି ଆଜି ସେ ମାଲ୍ଟାରେ ଯାଇ ପହଞ୍ଚବେ ଏବଂ ସେଦେଶର ନେତୃତ୍ୱ ସହ ଆପୋଷ ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ଅର୍ଥନୈତିକ ସମ୍ପର୍କ ମଧ୍ୟ କଥାବାର୍ତ୍ତାରେ ସ୍ଥାନ ପାଇବ ଚ୍ଚଡ଼ାନ୍ତ ପର୍ଯ୍ୟାୟରେ ଶ୍ରୀ ନାଇଡ଼ୁ ଆସନ୍ତା ମଙ୍ଗଳବାର ଦିନ ରୋମାନିଆରେ ଯାଇ ପହଞ୍ଚବେ ପିଏମ୍ ସ୍ପଚ୍ଚତା ସେବା ସ୍ୱଚ୍ଛ ଭାରତ ଗଠନପାଇଁ ମହାତ୍ଲାଗାନ୍ଧିଙ୍କ ସ୍ୱପୁ ସାକାର କରିବା ସକାଶେ ଲୋକମାନେ ନିଜ ନିଙ୍କକୁ ପୁନର୍ବାର ସମର୍ପଣ କରିବା ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଜଣାଇଛନ୍ତି ଗତକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଶ୍ରୀ ମୋଦି ଦେଶବାସୀଙ୍କ ଉଦ୍ବୋଧନ ଦେଲାବେଳେ ତାଙ୍କଦ୍ୱାରା କାର୍ଯ୍ୟକାରୀ ସ୍ୱଚ୍ଛତା ହି ସେବା ଆନ୍ଦୋଳନରେ ଯୋଗଦେବାପାଇଁ ଆମନ୍ତ୍ରଣ ଜଣାଇଛନ୍ତି ସାରା ଦେଶର ବିଭିନ୍ନ ଗୋଷୀଗୁଡ଼ିକ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କଥାବାର୍ତ୍ତା କଲାବେଳେ ଶ୍ରୀ ମୋଦି କହିଛନ୍ତି ପରିଷ୍କାର ପରିଚ୍ଛନ୍ନ ରହିବା ଏକ ଉତ୍ତମ ଅଭ୍ୟାସ ଏବଂ ଏହାକୁ ଦୈନନ୍ଦିନ କାର୍ଯ୍ୟରେ ସାମିଲ୍ କରିବାର ଆବଶ୍ୟକତା ରହିଛି

ସେ କହିଛନ୍ତି ସମାଜର ସବ୍ର ବର୍ଗର ଲୋକମାନେ ଦେଶର କୋଣ ଅନ୍ତକୋଶର୍ ଏହି ଆନ୍ଦୋଳନରେ ଯୋଗ ଦେଇଥିବାର୍ ଏହା ସମ୍ଭବ ହୋଇପାରିଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଭବିଷ୍ୟତରେ ଯେତେବେଳେ ଗଣଆନ୍ଦୋଳନ ବିଷୟରେ ଲେଖାଯିବ ସେତେବେଳେ ସ୍ୱେଚ୍ଛାଗ୍ରହୀମାନଙ୍କ ନାମ ସ୍ୱର୍ଷ୍ଣାକ୍ଷରରେ ସ୍ଥାନ ପାଇବ

ଜେକେ ପୋଲ୍ସ୍ ଜନ୍ମୁ ଓ କାଶ୍ଲୀର ରାଜ୍ୟ ନିର୍ବାଚନ କମିଶନ୍ ପୌର ନିର୍ବାଚନ ପାଇଁ ଦିନ ଘୋଷଣା କରିଛନ୍ତି

ଏହି ନିର୍ବାଚନରେ ପ୍ରଥମ ଥରପାଇଁ ବାଲାଟ ପେପର ପରିବର୍ତ୍ତେ ଇଭିଏମ୍ ବ୍ୟବହାର କରାଯିବ

ଜେକେ ଓଡିଏଫ୍ ଜନ୍ମ ଓ କାଶୁୀର ରାଜ୍ୟପାଳ ସତ୍ୟପାଳ ମଲିକ୍ ରାଜ୍ୟକ୍ ଖୋଲାରେ ଶୌଚମ୍ରକ୍ତ ରାଜ୍ୟ ଭାବେ ଘୋଷଣା କରିବା ସହ ରାଜ୍ୟ ପ୍ରଶାସନକ୍ର ଏହି କାର୍ଯ୍ୟପାଇଁ ଧନ୍ୟବାଦ କଣାଇଛନ୍ତି ସେ କହିଛନ୍ତି ସମସ୍ତ ହିତାଧିକାରୀଙ୍କ ନିରନ୍ତର ପ୍ରୟାସ ଯୋଗୁଁ ରାଜ୍ୟରେ ଶତ ପ୍ରତିଶତ ଶୌଚାଳୟ ନିର୍ମାଣ ଏବଂ ନିର୍ଦ୍ଧାରିତ ବର୍ଷକ ପୂର୍ବରୁ ଖୋଲାରେ ଶୌଚମୁକ୍ତ ରାଜ୍ୟ ଘୋଷଣା ହୋଇପାରିଛି

ବିଏସ୍ଏଫ୍ର ମହାନିର୍ଦ୍ଦେଶକ କହିଛନ୍ତି ଏହି ପ୍ରକଳ୍ପର ପରୀକ୍ଷାମଳକଭାବେ କଞ୍ମୁ ସେକୂରରେ କାର୍ଯ୍ୟକାରୀ କରାଯାଇଛି ସେ କହିଛନ୍ତି ନିର୍ଦ୍ଧାରିତ ସମୟସୁଦ୍ଧା ସେହି ଅଞ୍ଚଳରେ ଅତ୍ୟାଧୁନିକ କାରିଗରି ବିଦ୍ୟା ବ୍ୟବହାର କରାଯାଇ ସୀମାରେ ତଦାରଖ ବ୍ୟବସ୍ଥାକ୍ ସମ୍ପ୍ରସାରଣ କରିବାକୁ ଯୋଜନା ରହିଛି

ସରକାରୀଭାବେ କୁହାଯାଇଛି କମର୍ ଉଜ୍ଜମା ସନ୍ତାସବାଦ ସଙ୍ଗଠନରେ ଯୋଗ ଦେଇଥିବା ସେମାନେ ଜାଶିଥିଲେ ମଧ୍ୟ ତାକୁ ସାହାଯ୍ୟ କରିଆସୁଥିଲେ ଗତକାଲି ରାତିରେ ପୁଲିସ୍ ଆଉ ଜଣକୁ ଧରିଛି ଏବଂ ତାକୁ ଏବେ ପଚରା ଉଚରା କରୁଛି ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି କେତେକ ପ୍ରମାଣ ପତ୍ର ମଧ୍ୟ ପାଇଛି ହୋଜାଇ ଜିଲ୍ଲାରେ ରହି ଏଟିଏସ୍ ଓ ଉତ୍ତର ପ୍ରଦେଶ ପୁଲିସ୍ ଏବେ ମଧ୍ୟ ତଦନ୍ତ କରୁଛି

ସମ୍ପୃକ୍ତ କିଲ୍ଲାଗୁଡ଼ିକରେ ମଦ ବିରୋଧି କାର୍ଯ୍ୟାନ୍ୱୟନକୁ ସମୀକ୍ଷା କରିବା ସହ ପାକ୍ଷିକ ବୈଠକ କରିବାପାଇଁ ଜିଲ୍ଲାପାଳ ଏବଂ ପୁଲିସ୍ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି

ପର୍ଯ୍ୟଟନ ପର୍ବ ଆଜିଠାରୁ ସାରା ଦେଶରେ ପର୍ଯ୍ୟଟନ ପର୍ବ ଆରମ୍ଭ ହେବ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଆଜି ନୂଆଦିଲ୍ଲୀର ରାଜପଥରୁ ଏହି ପର୍ବର ଶୁଭାରମ୍ଭ କରିବେ କେନ୍ଦ୍ରୀୟ ମନ୍ତ୍ରଣାଳୟ ଅନ୍ୟ ଭାଗିଦାରୀ ଓ ରାଜ୍ୟ ସରକାରମାନଙ୍କ ସହଯୋଗରେ ପର୍ଯ୍ୟଟନ ମନ୍ତ୍ରଶାଳୟ ଏହି ପର୍ବର ଆୟୋଜନ କରନ୍ତି

ଏଥିରେ ତିନୋଟି ଦେଖୋ ଅପନା ଦେଶ ସମସ୍ତଙ୍କ ପାଇଁ ପର୍ଯ୍ୟଟନ ଓ ପ୍ରଶାସନ ଆଦି ଅଂଶଗୁଡ଼ିକ ରହିଛି ଏହି ପର୍ବ ସମୟରେ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ରାଜ୍ୟଗୁଡ଼ିକର ସହଯୋଗରେ ତିନି ହଜାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ରାଜ୍ୟଗୁଡ଼ିକ ପକ୍ଷରୁ କ୍ରାଫ୍ଟ ବକାର ଫ୍ରଡ୍ କୋର୍ଟ ଶାସ୍ତୀୟ ସଙ୍ଗୀତ ପରିବେଷଣ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ଓ କୁଶନ ଆଦି ଷ୍ଟଲ୍ଗ୍ରଡ଼ିକ ଆୟୋଜନ କରାଯାଇଛି

ସମତଳ ଅଞ୍ଚଳଗ୍ରଡ଼ିକରେ ମଝିରେ ମଝିରେ ବର୍ଷା ଲାଗିରହିଛି ପାଣିପାଗ ବିଭାଗର ଜଣେ ଅଧିକାରୀ କହିଛନ୍ତି ଜୋକିଲା ଘାଟି ଓ ଶ୍ରୀନଗର ଲେହ ରାଜପଥର କେତେକ ସ୍ଥାନରେ ସାମାନ୍ୟ ବରଫପାତ ହୋଇଥିବାର ଖବର ମିଳିଛି ରାଜ୍ୟର ଅନ୍ୟ ସମତଳ ଅଞ୍ଚଳଗ୍ରଡ଼ିକରେ ଗତ ଶୁକ୍ରବାରଠାରୁ ମଝିରେ ମଝିରେ ବର୍ଷା ଲାଗିରହିଥିବା ସେ ଜଣାଇଛନ୍ତି

ରେଷ୍ଟିଲିଂ ବେଲାରୁସ୍ର ମିନ୍ସ୍କଠାରେ ଚାଲିଥିବା ମେଦେଭେଦ୍ ଅନ୍ତର୍ଜାତୀୟ କୁସ୍ତି ପ୍ରତିଯୋଗିତାରେ ଅଲମ୍ପିକ୍ ବ୍ରୋଞ୍ ପଦକ ବିଜେତା ସାକ୍ଷୀ ମଲ୍ଲିକ ଆକି ଫାଇନାଲ୍ ରାଉଣ୍ଡ୍ରେ ଅବତୀର୍ଷ୍ଣ ହେବେ